ଆଜି ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ରାଜ୍ୟରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି

ଆଜି ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ବିଧିବ୍ୟବସ୍ଥା ଅନୁସାରେ ଆକି ସ୍ତ୍ଧା ସରକାର ଗଠନ ହେବା କଥା ତେବେ ଦୂଇ ମେଣ୍ଟ ଦଳ ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ କେନ୍ଦ୍ର କରି ଯେଉଁ ବିବାଦ ଚାଲିଛି ତାହାର ସମାଧାନ ସ୍ୱତ୍ ବାହାରିପାରିନାହିଁ

ଅଢେଇ ବର୍ଷ ଲେଖାଏଁ ପାଳି କରି ମୁଖ୍ୟମନ୍ତ୍ରୀ ପଦ ନେବାକୁ ଶିବସେନା ଦାବି କରୁଥିବା ବେଳେ ବିଜେପି ଏହାକୁ ପ୍ରତ୍ୟାଖ୍ୟାନ କରିଛି ଫଳରେ ମେଣ୍ଟକୁ ସ୍ୱଷ୍ଟ ବହ୍ରମତ ମିଳିଥିବା ସତ୍ତ୍ୱେ ସରକାର ଗଠନ ନେଇ ଅଚଳାବସ୍ଥା କାରି ରହିଛି ଶିବସେନା ନେତା ସଂଜୟ ରାଉତ ଗତକାଲି ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଯେ ପାଳିକରି ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ଦଳର ଆଭିମ୍ରଖ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ ଦଳର ମ୍ରଖ୍ୟ ଉଦ୍ଧବ ଠାକରେ ସବୁ ଦଳୀୟ ବିଧାୟକମାନଙ୍କୁ ଭେଟିଛନ୍ତି ସରକାର ଗଠନ ନେଇ ଚଡ଼ାନ୍ତ ନିଷ୍ପଭି ନବନିର୍ବାଚିତ ବିଧାୟକମାନେ ଦଳର ମୁଖ୍ୟଙ୍କ ଉପରେ ନ୍ୟସ୍ତ କରିଛନ୍ତି ଶୀ ରାଉତ ଆହୁରି ଜୋର୍ଦେଇ କହିଛନ୍ତି ଯେ ତାଙ୍କ ଦଳରୁ ହିଁ ଜଣେ କେହି ମୁଖ୍ୟମନ୍ତ୍ରୀ ହେବେ

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେଉଁ ମନୋଭାବ ନେଇ ତୀର୍ଥଯାତ୍ରା ଆରମ୍ଭ କରାଯିବାକୁ ଯୋଜନା କରାଯାଇଥିଲା ପାକିସ୍ତାନ ତାହାକୁ ଭଣ୍ଠୁର କରିବାକୁ ପ୍ରଚେଷ୍ଟା କରୁଛି ସେ କହିଛନ୍ତି ତୀର୍ଥଯାତ୍ରା ସମୟରେ କୌଣସି ଭାରତ ବିରୋଧୀ ପ୍ରସଙ୍ଗ ବିଜ୍ଞାପନରେ ନ ଦେବାକୁ ପାକିସ୍ତାନ ବାରମ୍ଭାର ଭାରତକୁ ପ୍ରତିଶ୍ରତି ଦେଇଥିଲା ଶ୍ରୀ କୁମାର କହିଛନ୍ତି ବର୍ତ୍ତମାନ ପାକିସ୍ତାନ ସେହି ଆପତ୍ତିଜନକ ଭିଡ଼ିଓ ଓ ଫଟୋଚିତ୍ର ହଟାଇବାକୁ ଭାରତ ଦାବି କରୁଛି ମୁଖପାତ୍ର ଜଶକ ପୁଣି କହିଛନ୍ତି ଯେ ଶନିବାର ଦିନ ଗୁରୁଦ୍ୱାରା କର୍ତ୍ତାରପୁର ସାହିବକୁ ଉଦ୍ଘାଟନୀ ଗସ୍ତକୁ ପାକିସ୍ତାନ ନିଶିତ କରିଛି ସେହି ଅନୁସାରେ ତାଙ୍କ ମନ୍ତ୍ରଶାଳୟ ତୀର୍ଥଯାତ୍ରୀମାନଙ୍କୁ ପ୍ରସ୍ତୁତ ହେବା ପାଇଁ ପରାମର୍ଶ କାରି କରିଛି ଗସ୍ତ କାଗଜପତ୍ର ସମ୍ଭନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ କୁମାର କହିଛନ୍ତି ବୁଝାମଣା ସ୍କାକୀପତ୍ରରେ ଉଲ୍ଲେଖ ଥିବା ଦସ୍ତବିଜ୍ଗୁଡ଼ିକୁ ତୀର୍ଥଯାତ୍ରୀମାନଙ୍କୁ ନେବାକୁ ପଡ଼ିବ ସେ କହିଛନ୍ତି ଯେ ଏକ ଦ୍ୱିପକ୍ଷିୟ ଦଲିଲ୍ରେ ଆବଶ୍ୟକ ଦସ୍ତାବିଜ୍ଗୁଡ଼ିକ ବିଷୟରେ ସ୍ୱଷ୍ଟ ଭାବେ ଉଲ୍ଲେଖ ହୋଇଛି

କେନ୍ଦ୍ର ସରକାର ଦେଶର ଅର୍ଥନୀତିର ମୌଳିକ ଭିଭୂମିଗୁଡ଼ିକୁ ଦୁର୍ବଳ ହେବାକୁ ଦେଇ ନାହାନ୍ତି ହିମାଚଳ ପ୍ରଦେଶର ଧର୍ମଶାଳାଠାରେ 'ବିଶ୍ୱ ପୁଞ୍ଜିନିବେଶକାରୀ ସମ୍ମିଳନୀ ବିକଶିତ ହିମାଚଳ' କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଭାରତୀୟ ଅର୍ଥନୀତିର ଗାଡ଼ି ନୂଆ ଚିନ୍ତାଧାରା ଓ ଆଭମୁଖ୍ୟ ସହ ଚାରୋଟି ଚକରେ ଆଗକୁ ଆଗେଇ ଚାଲିଛି ତାହା ମଧ୍ୟରୁ ଗୋଟିଏ ଚକ ସମାଜ ଅନ୍ୟ ଚକଟି ସରକାର ଆଉ ଗୋଟିଏ ଚକ ଶିଳ୍ପ ଏବଂ ଚତୁର୍ଥ ଚକଟି ହେଉଛି ଜ୍ଞାନ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀମାନ ଅଞ୍ଚକିଛି ସହରରେ ଆୟୋଜିତ ହୋଇଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି ଗତ କିଛି ବର୍ଷ ଭିତରେ ରାଜ୍ୟ ସରକାରମାନେ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି ହିମାଚଳ ପ୍ରଦେଶ ସରକାର ଏଭଳି ବାତାବରଣ ସୃଷ୍ଟି କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତୀ କହିଛନ୍ତି ଦେଶର ମଧ୍ୟବିଭବର୍ଗକୁ ଧ୍ୟାନରେ ରଖି ବୁଧବାର ଦିନ ଏକ ବଡ଼ ନିଷ୍ପଭି ଗ୍ରହଣ କରାଯାଇଛି ବହୁ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ପ୍ରତିନିଧିମାନେ ହିମାଚଳ ପ୍ରଦେଶରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଓ ଯୋଜନାମାନ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ହୋଇଥିବା ପ୍ରଦର୍ଶନୀଗୁଡ଼ିକୁ ବୁଲି ଦେଖିଛନ୍ତି ଏହି ଅବସରରେ ହିମାଚଳ ପ୍ରଦେଶରେ ପୁଞ୍ଜିନିବେଶ ପାଇଁ ଥିବା ସୁଯୋଗଗୁଡ଼ିକ ସଂକ୍ରାନ୍ତରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି

ଅମିତ ଶାହା ନାଗା ଆକଡ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରସ୍ତାବିତ ନାଗା ରାଜିନାମାରେ ଆସାମର ଜନସାଧାରଣଙ୍କର ସ୍ୱାର୍ଥରେ ଆଞ୍ଚ ଆସିବା ଭଳି କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ପ୍ରତିଶ୍ରତି ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ୍ ଗତକାଲି ନୁଆଦିଲ୍ଲୀରେ ଶ୍ରୀ ଶାହାଙ୍କୁ ସାକ୍ଷାତ କରି ପ୍ରସ୍ତାବିତ ରାଜିନାମା ବିଷୟରେ ଆଲୋଚନା କରିଛନ୍ତି ଏହି ରାଜିନାମା ସ୍ୱାକ୍ଷରିତ ସମୟରେ ଆସାମର ଲୋକମାନଙ୍କର ସ୍ୱାର୍ଥର ସୁରକ୍ଷା କରାଯିବାକୁ ସେ ଶ୍ରୀ ଶାହା ଅନୁରୋଧ କରିଛନ୍ତି

ତେବେ ଖରାପ ପାଗ ଯୋଗୁଁ ରାସ୍ତା ଦେଖାଯାଉନଥିବାରୁ କୁପୱାଡା ଜିଲ୍ଲାର ଲଙ୍ଗଟେ ଅଞ୍ଚଳରେ ଗତକାଲି ଯବାନମାନଙ୍କର ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା

ଏତଦବ୍ୟତୀତ ଦୁଇ ଜଣ ଯବାନ ମଧ୍ୟ କୁପଓ୍ୱାଡା ଜିଲ୍ଲାର ଜଙ୍ଗୁଙ୍ଗ୍ ଅଞ୍ଚଳରେ ଥିବା ଏକ ବରଫଗଦା ମଧ୍ୟରେ ପୋତି ହୋଇ ପ୍ରାଣ ହରାଇଛନ୍ତି ତେବେ ସମଗ୍ର କାଶ୍ମୀର ଉପତ୍ୟକାରେ ବରଫପାତ ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ସେହିପରି ପ୍ରବଳ ହୀମପାତ ଯୋଗୁଁ ମଧ୍ୟ କାଶ୍ମୁ ଅଞ୍ଚଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ବନ୍ଦ ରହିଛି ସାଇକ୍ଲୋନ୍ ବୁଲ୍ବୁଲ୍ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଆଜି ଅଧିକ ଘନିଭୂତ ହେବା ସହ ଏକ ଭୀଷଣ ବାତ୍ୟାର ରୂପ ନେବ ଏହାର ପ୍ରଭାବରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଏହି ବାତ୍ୟା ଏବେ ଉତ୍ତର ପୂର୍ବ ଦିଗକୁ ଗତି କରୁଛି ଆସନ୍ତାକାଲି ଠାରୁ ଏହା ଉତ୍ତରାଭିମ୍ଖୀ ହେବ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ବହିବ ବାତ୍ୟା ବୁଲ୍ବୁଲ୍କୁ ଦୃଷ୍ଟିରେ ରଖି ମସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ଲୋକଙ୍କୁ ମଧ୍ୟ ଘରେ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି ବାତ୍ୟା କ୍ଷୟକ୍ଷତି ଯଥାସାଧ୍ୟ କମ୍ କରିବାକୁ ଉଭୟ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ଉତ୍ତର ଉପକୃଳ ଅଞ୍ଚଳ ବାଲେଶ୍ୱର ଓ ଭଦ୍ରକରେ ସ୍ୱଚ୍ଚରୁ ମଧ୍ୟମ ଧରଣର ଏବଂ କେନ୍ଦ୍ରାପଡ଼ା ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏହି ଜିଲ୍ଲାଗୁଡ଼ିକର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇ ଦିନ ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବନ୍ଦ କରିଦିଆଯାଇଛି

କାଲିଠାରୁ ପବନର ବେଗ ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଗତକାଲି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବୁଲବୁଲ୍ ବାତ୍ୟା ସମ୍ପର୍କରେ ସମୀକ୍ଷା କରିବା ସହ ରାଜ୍ୟକ୍ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭିଡ଼ିଓ କନଫରେନ୍ନ ବ୍ୟବସ୍ଥାରେ ଏହି ସମୀକ୍ଷା ବୈଠକରେ ଓଡ଼ିଶା ପଶ୍ଚିମବଙ୍ଗ ଏବଂ ଆଆଆମାନ ନିକୋବର ପ୍ରଶାସନର ଅଧିକାରୀମାନେ ଭାଗ ନେଇଥିଲେ

ରାଜକୋଟ୍ର ଖଣ୍ଡେରୀ ଷ୍ଟାଡିୟମ୍ରେ ଆୟୋକ୍ତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିଶି ପ୍ରତୀପକ୍ଷଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲା

ଅନ୍ୟତମ ଓପନର ଶିଖର ଧାଓ୍ୱନ ମଧ୍ୟ ଭଲ ଖେଳି ବାଙ୍ଗଲାଦେଶ ବୋଲରଙ୍କୁ ନିରାଶ କରିଥିଲେ